ପୋଲିଙ୍ଗ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ଆଜି ସନ୍ଧ୍ୟାରେ ଶେଷ ହୋଇଛି

ଏହି ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତୀ ରାଧାମୋହନ ସିଂ ହର୍ଷବର୍ଦ୍ଧନ ମାନେକା ଗାନ୍ଧି ନରେନ୍ଦ୍ର ସିଂ ତୋମାର ଏବଂ ରାଓ ଇନ୍ଦରଜିତ୍ ସିଂହ କ୍ରିକେଟ୍ରୁ ରାଜନୀତିକୁ ଆସିଥିବା ଗୌତମ ଗୟୀର ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ସାଧ୍ୱୀ ପ୍ରଜ୍ଞାସିଂ ଠାକୁର କଂଗ୍ରେସ ନେତା ଶିଲା ଦୀକ୍ଷିତ୍ କ୍ୟୋତିରାଦିତ୍ୟ ସିନ୍ଧିଆ ଦିଗ୍ବିଜୟ ସିଂ ଓ ଭୂପିନ୍ଦର ସିଂ ହୁଡ଼ା ମ୍ରଷ୍ଟିଯୋଦ୍ଧା ବିଜେନ୍ଦର ସିଂ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ୍ ଆନ୍ସାରୀ କେନ୍ଦ୍ରମନ୍ତ୍ରୀ ସ୍ୱଷମା ସ୍ୱରାଜ ଡକ୍କର ହର୍ଷବର୍ଦ୍ଧନ ଓ ହର୍ଦୀପ୍ ପୁରୀ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା କଂଗ୍ରେସ ପ୍ରାର୍ଥୀ ଶିଲା ଦୀକ୍ଷିତ୍ ଓ ଅକୟ ମାକନ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ ପ୍ରମୁଖ ଜାତୀୟ ରାଜଧାନୀରେ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆଜି ସକାଳ ସକାଳ ଭୋଟ୍ ଦେଇଥିଲେ ପଣ୍ଟିମବଙ୍ଗରେ ଭୋଟ୍ଗ୍ରହଣ ସମୟରେ କାଁ ଭାଁ ହିଂସାତ୍କ ଘଟଣା ଘଟିଥିବାର ସ୍କଚନା ମିଳିଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ ସ୍ଥାନରେ ର୍ୟାଲିମାନ ଆୟୋଜନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଳି ଉଉର ପ୍ରଦେଶରେ ପ୍ରଚାର ଅଭିଯାନ ଚଳାଇଛନ୍ତି

ରାଜ୍ୟରେ ବିରୋଧୀ ମେଙ୍କକ୍ତ ସେ ବିକାଶ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ପୂର୍ବାଞ୍ଚଳର ବିକାଶ ପାଇଁ ସେ କାର୍ଯ୍ୟ ଜାରି ରଖିବେ ଏହି ର୍ୟାଲିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଜନସାଧାରଣ ଏଭଳି ଜଣେ ପ୍ରଧାନମନ୍ତ୍ରୀଙ୍କୁ ଭୋଟ୍ ଦେବା ଉଚିତ ଯିଏ ରାଷ୍ଟ୍ରକୁ ସୁରକ୍ଷିତ ରଖିବା ସହିତ ଏହାକୁ ମଜବୁତ୍ କରିପାରିବ ପରେ ଦେଉରିଆଠାରେ ଏଲକ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗୋଟିଏ ଦୃଢ଼ ସରକାର ହିଁ ସନ୍ତାସବାଦ ଓ ଦୁର୍ନୀତି ବିରୋଧରେ ସଂଗ୍ରାମ କରିପାରିବ ବିରୋଧୀମାନଙ୍କୁ ଅପମିଶ୍ରିତ ଭାବେ ବର୍ଷ୍ଣନା କରି ଶ୍ରୀ ମୋଦି କହିଛନ୍ତି ସେମାନେ ଦାରିଦ୍ର୍ୟ ଏବଂ ସନ୍ତାସବାଦ ବିରୋଧରେ ଲଢ଼େଇ କରିପାରିବେ ନାହିଁ ଶ୍ରୀ ମୋଦି କହିଛନ୍ତି ଏହି ନିର୍ବାଚନ ସାଂସଦ ଓ ମନ୍ତ୍ରୀ କରାଇବା ପାଇଁ ନୁହେଁ ବରଂ ଦେଶକୁ ଏକ ନୂଆ ସୋପାନରେ ପହଞ୍ଚାଇବା ହେଉଛି ଏହାର ଲକ୍ଷ୍ୟ ତାଙ୍କ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ଏହିସବୁ ଯୋଜନାରେ ଜନସାଧାରଣ ଅନେକ ସ୍ୱଫଳ ପାଉଛନ୍ତି ଶ୍ରୀ ମୋଦି ଆଜି ମଧ୍ୟପ୍ରଦେଶର ଓ ଖଣ୍ଟୁଆଠାରେ ମଧ୍ୟ ନିର୍ବାଚନ ସଭାରେ ଯୋଗ ଦେଉଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଆଜି ହିମାଚଳ ପ୍ରଦେଶରେ ପ୍ରଚାର ଚଳାଇଛନ୍ତି ଉତ୍ତର ପ୍ରଦେଶରେ କଂଗ୍ରେସ ରାଜ୍ୟ ସଭାପତି ରାଜବାବର୍ ରବର୍ଟସ୍ଗଞ୍ଜ୍ ଚନ୍ଦୌଲୀ ଓ ସଲେମ୍ପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ବରିଷ୍ଣ କଂଗ୍ରେସ ନେତା ଘୁଲାମ୍ ନବୀ ଆଜାଦ୍ ମହାରଜଗଞ୍ଠାରେ ନିର୍ବାଚନ ପ୍ରଚାର କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ସୋନ୍ଭଦ୍ରା ଓ ମିର୍କାପ୍ରରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ ପଞ୍ଜାବ୍ର ଶହୀଦ୍ ଭଗତ୍ସିଂ ନଗର ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଛନ୍ତି ନାଇଡୁ ଭିଏତ୍ନାମ୍ ବିଶ୍ୱସ୍ତରୀୟ ନେତାମାନଙ୍କୁ ମିଳିମିଶି କାମ କରିବା ସହ ପାରସ୍କରିକ ସମ୍ପର୍କ ବୃଦ୍ଧି ଦୟା ଏବଂ ଜ୍ଞାନ ଆଧାରରେ ମୈତ୍ରୀ ଏବଂ ନ୍ୟାୟକ୍ତ ଗୁରତ୍ୱ ପ୍ରଦାନ କରିବାକୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଆହ୍ୱାନ ଦେଇଛନ୍ତି ସୀମିତ ପ୍ରାକୃତିକ ସମ୍ଭଳ ମଧ୍ୟରେ ଦ୍ରବ୍ୟର ଦୀର୍ଘସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ଦ୍ୱାରା ହିଁ ଏକ ପ୍ରଗତିଶୀଳ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ଭିଏତ୍ନାମ୍ରେ ଷୋଡ଼ଶ ମିଳିତ ଜାତିସଂଘ ଭେଷାକ ଦିବସକୁ ସମ୍ଭୋଧିତ କରି ଶ୍ରୀ ନାଇଡୁ କହିଛନ୍ତି ବର୍ଭମାନ ବିଶ୍ୱ ନେତୃତ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ସମାଜରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ପ୍ରତିଷ୍ଠା ମାଧ୍ୟମରେ ମୁକାବିଲା କରାଯାଇପାରିବ ସେ କହିଛନ୍ତି ଆତଙ୍କବାଦ ପୃଥିବୀ ପୃଷ୍ଠରେ କାୟା ବିସ୍ତାର କରିବା ସହ ବିଶ୍ୱକୁ ଧ୍ୱଂସ ଆଡ଼କୁ ଟାଣିନେଉଛି ଭଗବାନ ବୁଦ୍ଧଙ୍କର ଶାନ୍ତି ଓ ମୈତ୍ରୀର ବାର୍ଭାର ପ୍ରଚାର ଓ ପ୍ରସାରଦ୍ୱାରାସ ସମଗ୍ର ବିଶ୍ୱରେ ଘୂଣାଭାବକୁ ପ୍ରତିହତ କରାଯାଇପାରିବ ବୋଲି ଶ୍ରୀ ନାଇଡ଼ୁ କହିଚ୍ଛନ୍ତି ଓଡ଼ିଶା ସାଇକ୍ଲୋନ୍ ଓଡ଼ିଶାରେ ସାମୁଦ୍ରିକ ଝଡ଼ ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଦୁଇଟି କେନ୍ଦ୍ରୀୟ ଦଳ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜନୈକ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱାଧୀନ ଏକ ଆନ୍ତଃ ମନ୍ତ୍ରଣାଳୟ ଦଳ ଆଜି ଭୁବନେଶ୍ୱରରେ ପହଞ୍ଚିବା ସହ ରାଜ୍ୟ ସଚିବାଳୟରେ ବରିଷ ପଦାଧିକାରୀମାନଙ୍କ ସହ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ

ତେବେ ଦିଲ୍ଲୀ ଫେରିଯିବା ପୂର୍ବରୁ ଏହି ଦଳ ବାତ୍ୟାଦ୍ୱାରା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ ପରେ ମଧ୍ୟ ପୁଣି ଥରେ ଏନେଇ ରାଜ୍ୟ ସରକାରଙ୍କ ପଦାଧିକାରୀମାନଙ୍କ ସହ ଏକ ବୈଠକ କରିବେ ଏହି ଦଳ ଫନୀ ବାତ୍ୟାଦ୍ୱାରା କ୍ଷୟକ୍ଷତି ଉପରେ ଏକ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବ ସେହିପରି ଆସନ୍ତାକାଲି ଶକ୍ତି ସଚିବଙ୍କ ନେତୃତ୍ୱରେ ଆସିଥିବା ଅନ୍ୟ ଏକ କେନ୍ଦ୍ରୀୟ ଦଳ ମଧ୍ୟ ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଶକ୍ତିକ୍ଷେତ୍ର ସହ ଅନ୍ୟାନ୍ୟ କ୍ଷେତ୍ରର ମଧ୍ୟ ଆକଳ୍କ କରିବ ତେବେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପନରିଦର୍ଶନ ସମୟରେ ଏହି ଦୁଇ କେନ୍ଦ୍ରୀୟ ଦଳ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶକ୍ତି ଦୂରସଞ୍ଚାର ଏବଂ ବ୍ୟାଙ୍କ୍ ସେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ କରିବାପାଇଁ ସମସ୍ତ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ

କଡ଼ା ସୁରକ୍ଷା ମଧ୍ୟରେ ଏହି ପ୍ରାର୍ଥନା ସଭା ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହେଉଛି

ତେବେ କ୍ୟାଥୋଲିକ୍ ସ୍କୁଲ୍ଗୁଡ଼ିକ ବନ୍ଦ୍ ଥିବାବେଳେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଖୋଲିବାର ସମ୍ଭାବନା ରହିଛି

ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ପାଟ୍ରିକ୍ ସାନାହାନ୍ଙ୍କ କହିବା ଅନୁଯାୟୀ ପୂର୍ବ ବର୍ଷର ଖର୍ଚ୍ଚ ହୋଇ ନ ଥିବା ଅର୍ଥ ପାକିସ୍ତାନକୁ ଦିଆଯିବାକୁ ଥିବା ଅବଶିଷ୍ଟ ପାର୍ଶି ଏବଂ ବିଭିନ୍ନ ଚୁକ୍ତିର ଖର୍ଚ୍ଚ କାଟ୍ କରାଯାଇ ଏହିସବୁ ଅର୍ଥକୁ ସଂଗ୍ରହ କରାଯାଉଛି

ସେଠାକାର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କହିଛନ୍ତି ଆରବ କିଙ୍ଗ୍ଡମ୍ର ପୂର୍ବ ପ୍ରଦେଶ ତଟବର୍ତ୍ତୀ ତାରୋଟ୍ ଦ୍ୱୀପପୁଞ୍ଜରେ ଥିବା ଏକ ସନ୍ତାସବାଦୀ ଗୁପ୍ତ ଆଡ୍ଯ ଉପରେ ସୁରକ୍ଷା ବଳ ପକ୍ଷରୁ ଚଡ଼ଉ କରାଯାଇଥିଲା ବକ୍ତବ୍ୟରେ ଆହୁରି କୁହାଯାଇଛି ଏହି ଗୋଷୀକୁ ସନ୍ତାସବାଦୀ ସଙ୍ଗଠନ ଭାବେ ଘୋଷଣା କରାଯିବା ସହିତ ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ସେମାନେ ଯୋଜନା କରୁଥିବାର ଅଭିଯୋଗ କରାଯାଇଛି